ଏହି କ୍ଷତିର ପରିମାଣ ଅଧିକ ହେବାର ସମ୍ଭାବନା ରହିଛି ବୋଲି ଏସ୍ଆର୍ସି ଶ୍ରୀ ସେଠୀ କହିଛନ୍ତି

ବନ୍ୟା ପରବର୍ତ୍ତି ସ୍ୱାସ୍ସ୍ୟ ସମସ୍ୟା ନେଇ ଡାଃ ମେହେର୍ଦ୍ଦା ଗତକାଲି ବିଭାଗର ବରିଷ୍ଟ ପଦାଧିକାରୀଙ୍କ ସହ ଆଲୋଚନା କରିଛନ୍ତି

ଆସନ୍ତାକାଲି ଶୁକ୍ରବାର ବିଜୟା ଦଶମୀ ଅବସରରେ ସୋମନାଥ ବ୍ରତ ଓ ଅପରାଜିତା ପୂଜା ଅନୁଷ୍ଠିତ ହେବ ସାଂସ୍କୃତିକ ନଗରୀ କଟକ ଦୁର୍ଗାପୂଜା ପାଇଁ ଚଳଚଞଳ ହୋଇଉଠିଛି

ଅନ୍ୟପକ୍ଷରେ କିଲ୍ଲାର ପ୍ରସିଦ୍ଧ ମା ଭଗବତୀ ଦକ୍ଷିଣକାଳୀ ବିରିଖମ୍

ଏହି ଲାଠିକୁ ମହାସପ୍ତମୀଠାରୁ ଦଶହରା ପର୍ଯ୍ୟନ୍ତ ସ୍ୱତନ୍ତ ପ୍ରଜା ଅର୍ଚ୍ଚନା କରାଯାଇ ଭଗବତୀଙ୍କ ପୀଠରେ ପ୍ରଜାର୍ଚ୍ଚନା କରାଯାଇଥାଏ ପରେ ଦଶହରା ଦିନ ସ୍ଚାନୀୟ ଦଶହରା ପଡ଼ିଆଠାରେ ଏହି ଲାଠିଗୁଡ଼ିକୁ ଅପରାଜିତା ପୁଜା କରାଯାଇ ପୁନର୍ବାର ଅଭିଷିକ୍ତ କରାଯାଇଥାଏ

ଚିକିହାଧୀନ ଥିଲାବେଳେ ତାଙ୍କର ମୃତ୍ୟୁ ହୋଇଥିଲା

ତାକୁ କୋର୍ଟରେ ହାଜର କରାଯିବା ପରେ ପଚରା ଉଚ୍ଚରା ପାଇଁ ଓଡ଼ିଶା ଅଣାଯାଇଛି ବ୍ୟକ୍ତି ଜଣକ ଅନ୍ୟ ଜଣେ ବ୍ୟକ୍ତିଙ୍କ ଉପରେ ରାଗ ସୁଝାଇବାକୁ ଯାଇଏପରି କାର୍ଯ୍ୟ କରିଥିଲା ବାଳକ ମୂତ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ମୁଢ଼ାପଦା ଗ୍ରାମର ଜଣେ ବାଳକର ଗେଙ୍ଗୁଟିନଦୀରେ ବୁଡ଼ିଯାଇ ମୃତ୍ୟୁ ଘଟିଛି

ଅଟୋ ଓଲଟିପଡ଼ିବାରୁ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି